କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତଶାଳୟ କହିଛି ଯେଉଁଠି ଲୋକମାନଙ୍କୁ ଏକତ୍ରିତ ହେବାକୁ ପଡ଼ିବ ଏହାପୂର୍ବରୁ ରାକ୍ୟ ସରକାରମାନଙ୍କୁ ଆବଶ୍ୟକ ସତର୍କତାମଳକ ପଦକ୍ଷେପ ନେବାକୁ ହେବ ଓ ଲୋକମାନଙ୍କୁ ପରିଷ୍କାର ପରିଛନ୍ନ ସଂକ୍ରାନ୍ତୀୟ ନିୟମାବଳୀ ଜାରି କରିବାକୁ ହେବ କରୋନା ଭୂତାଣୁ ସଂକ୍ରମଶ ନିୟନ୍ତଣ ହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ

କମ୍ ତାପମାତ୍ରାରେ କରୋନା ଭୂତାଣୁ ସଂକ୍ରମଣ ଅଧିକ ବ୍ୟାପିବା ସଂକ୍ରାନ୍ଡ ଗୁଜବକୁ ପ୍ରତ୍ୟାଖ୍ୟାନ କରି ଶ୍ରୀ ଭାର୍ଗବ କହିଛନ୍ତି ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ତଥ୍ୟ କଶାପଡ଼ି ନାହି ସେ କହିଛନ୍ତି ଭ୍ତାଣୁ ସଂକ୍ରମଶ ବାୟୁ ମାଧ୍ଘମରେ ନୁହେଁ ମନୁଷ୍ୟ ସହ ସଂସ୍ବର୍ଶରେ ଆସିବା ଯୋଗୁ ବ୍ୟାପିଥାଏ ପାଗରେ ପରିବର୍ତ୍ତନ ଯୋଗୁ କାଶ ଓ ଥଣାଠାରୁ ନିଜକ୍ ସୁରକ୍ଷିତ ରଖିବାକୁ ସେ ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ହୁଏ ତେବେ ସିଡିଏମ୍ଓଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି

ଜିଲ୍ଲାରେ ବସ୍ ଚଳାଚଳ ସଂପ୍ରର୍ଷ ବନ୍ଦ ରହିଥିବା ବେଳେ ଆକି ସକାଳୁ ଏକ୍ପ୍ରେସ୍ ଟ୍ରେନ୍ ସେବା ବନ୍ଦ ରହିଥିଲା

ବନ୍ଦକୁ ବ୍ୟବସାୟୀ ଯାନବାହାନ ସଂଘ ଓ ସାଧାରଣ ଲୋକ ସମର୍ଥନ କରୁଥିବା ବେଳେ ବନ୍ଦ ସମୟରେ କୌଣସି ଜରୁରୀ ସେବାକୁ ବାଧା ଦିଆଯାଉ ନଥିବା ଆମ ସମ୍ଘାଦଦାତା ଜଣାଇଛନ୍ତି

ବୈଠକରେ ଆଦିବାସୀ କଲ୍ୟାଣ ମନ୍ତୀ ଜଗନ୍ନାଥ ସାରକା ସାଂସଦ ଏନ୍ ଭାସ୍କର ରାଓ ଏବଂ କିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତା ଯୋଗଦେଇଥିଲେ

ଚିକିହକ ଦଳ କୁକୁଡ଼ାମାନଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ କରିଛନ୍ତି

ତାଙ୍କ ନାମରେ ବିପୁଳ ଲାଅ କାରବାର ଅଭିଯୋଗ ଆସିବା ପରେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି